ଏସ୍ସି ମହା ଗଭ୍ମେଣ୍ଟ ଫର୍ମେସନ୍ ଦେବେନ୍ଦ୍ର ଫଡ଼ନବିସ୍କ୍ ୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେବା ସଂକ୍ରାନ୍ତ ରାଜ୍ୟପାଳଙ୍କ ନିଷ୍ପଭିକ୍ ଚ୍ୟାଲେଞ୍ଜ କରି ଶିବସେନା ଏନ୍ସିପି କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମ୍କୋର୍ଟ ଆସନ୍ତାକାଲି ତାଙ୍କର ରାୟ ଘୋଷଣା କରିବେ ରାଜ୍ୟପାଳ ଭଗତସିଂହ କୋଶିଆରୀ ଗତ ଶନିବାର ଦିନ ସକାଳ ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍କ୍କ ଦ୍ୱିତୀୟ ବାର ଲାଗି ରାଜ୍ୟର ମ୍ରଖ୍ୟମନ୍ତ୍ରୀ ଭାବେ ଶପଥ ଦେଇଥିଲେ ଏନ୍ସିପି ନେତା ଅଜିତ ପାୱାର ଉପମ୍ରଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ

ରାଜ୍ୟପାଳ ଭଗତ ସିଂହ କୋସିଆରୀଙ୍କ ନିଷ୍ପଭି ବିର୍ଦ୍ଧରେ ଆବେଦନର ଜବାବ ଦେବା ପାଇଁ କେନ୍ଦ୍ର ସରକାର ସ୍ରପ୍ରିମ୍କୋର୍ଟଙ୍କ ଦୂଇର୍ ତିନି ଦିନ ସମୟ ମାଗିଥିଲେ

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ କେଉଁ ପାର୍ଟି ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ରହିଛନ୍ତି ତାହା ତଦାରଖ କରିବା ରାଜ୍ୟପାଳଙ୍କର କାର୍ଯ୍ୟ ନୁହେଁ ଶ୍ରୀ ମେହେଟ୍ଟା କହିଥିଲେ ରାଜ୍ୟପାଳ କୋଶିଆରୀ ଶିବସେନା ବିଜେପି ଓ ଏନ୍ସିପିକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଥିଲେ ଓ ସେମାନେ ବିଫଳ ହେବା ପରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ ଆଜି ସକାଳୁ ଏ ସଂକ୍ରାନ୍ତୀୟ ଶୁଣାଣି ଆରମ୍ଭ ହେବା ମାତ୍ରେ ସଲିସିଟର ଜେନେରାଲ୍ ରାକ୍ୟପାଳ ଓ ଶ୍ରୀ ଫଡ଼ନବିସଙ୍କର ଚିଠି ଦାଖଲ କରିଥିଲେ ରାଜ୍ୟପାଳ କୋଶିଆରୀ ଶ୍ରୀ ଫଡ଼ନବିସଙ୍କ ଆମନ୍ତ୍ରଣ କରି ଲେଖିଥିବା ଚିଠି ଦେଖିବା ପରେ ସୁପ୍ରିମ୍କୋର୍ଟ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆବଶ୍ୟକ ସମର୍ଥନ ରହିଛି କି ନାହିଁ ତାହା ଦେଖିବାକୁ ହେବ ପାର୍ଲାମେଣ୍ଟ ଆଡଜର୍ଣ୍ଣ ମହାରଷ୍ଟ୍ର ରାଜନୈତିକ ପରିସ୍ଥିତିକୁ ନେଇ ପାର୍ଲାମେଣ୍ଟର କାର୍ଯ୍ୟଧାରା ବାଧାପ୍ରାପ୍ତ ହେବା ସହ ଦୁଇ ସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ପ୍ରଥମେ ଦୁଇ ସଭାକୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ଦୁଇଟା ପରେ ଲୋକସଭାରେ କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା ଓ କଂଗ୍ରେସ ଏବଂ ବାମପନ୍ତ୍ରୀ ଦଳ ସମେତ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ୱତିଙ୍କ ଆସନ ନିକଟକୁ ଚାଲିଯାଇ ମହାରାଷ୍ଟ୍ର ଘଟଣାବଳୀ ଉପରେ ସ୍ଲୋଗାନ୍ ଦେଇଥିଲେ ପାଟିତୁଣ୍ଡ ମଧ୍ୟରେ ଚାରୋଟି ବିଲ୍ ଉପସ୍ଥାପନ କରାଯାଇଥିଲେ ମଧ୍ୟ ଗଣ୍ଡଗୋଳିଆ ପରିସ୍ଥିତି କାରି ରହିଥିଲା ଫଳରେ ସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଗଲା ପୂର୍ବରୁ ଆଜି ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ମହାରାଷ୍ଟ୍ରରେ ସରକାର ଗଠନରେ ଏନ୍ଡିଏ ସରକାରଙ୍କ ଭୂମିକା ବର୍ଦ୍ଧରେ ସ୍କୋଗାନ୍ ଦେଇଥିଲେ ଓ ପ୍ରାକାର୍ଡ ପ୍ରଦର୍ଶନ କରିଥିଲେ ବାଚସ୍କତି ଓମ୍ ବିର୍ଲା କିଛି କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ବ୍ୟାନର ପ୍ରଦର୍ଶନର ବିରୋଧ କରିଥିଲେ ସେମାନଙ୍କ ସଭାକକ୍ଷର୍ତ ଚାଲିଯିବା ପାଇଁ ସେ ବାରମ୍ଭାର କହିଥିବା ସତ୍ତ୍ୱେ ତାଙ୍କ କଥାକୃ କେହି କର୍ଷପାତ କରିନଥିଲେ ଏହାପରେ ଏକ ଛୋଟ ଧରଣର ଠେଲାପେଲା ହୋଇଥିଲା ବାଚସ୍କତି ପାଟିତ୍ୟୁଷ୍ଠ ଭିତରେ ପ୍ରଶ୍ରକାଳକୁ ଚଳାଇବା ପାଇଁ ପ୍ରଚେଷ୍ଟା କରିଥିଲେ ଓ କଂଗ୍ରେସ ଏମ୍ପି ରାହ୍ରଲ ଗାନ୍ଧିଙ୍କୁ ତାଙ୍କର ପ୍ରଶ୍ନ ଉତ୍ଥାପନ କରିବାକୁ କହିଥିଲେ ମହାରାଷ୍ଟ୍ରରେ ଗଣତନ୍ତ୍ରକୁ ଉପେକ୍ଷା କରାଯାଇଛି ବୋଲି କହି ଶ୍ରୀ ଗାନ୍ଧି ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ

ରାଜ୍ୟସଭାରେ ମଧ୍ୟ ସମାନ ଧରଣର ଦୂଶ୍ୟ ଦେଖିବାକୃ ମିଳିଥିଲା

ପାଟିତ୍ୟୁ ମଧ୍ୟରେ ଉପାଧ୍ୟକ୍ଷ ହରିବଂଶ କହିଥିଲେ ମହାରାଷ୍ଟ୍ର ବିଷୟ ଉପରେ ଆଲୋଚନା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ସେ କହିଥିଲେ ଏହା ଅଦାଲତରେ ବିଚାରାଧୀନ ରହିଛି ବୋଲି ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଏ ବିଷୟ ଉପରେ ସ୍ୱଷ୍ଟିକରଣ ଦେଇସାରିଛନ୍ତି ପୂର୍ବରୁ ଆଜି ସକାଳେ କଂଗ୍ରେସ ବାମପନ୍ଥୀ ଦଳ ଓ ଅନ୍ୟ ବିରୋଧୀ ଦଳମାନେ ଏ ବିଷୟ ଉପରେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ କିନ୍ତୁ ଅଧ୍ୟକ୍ଷ ଏହାକୁ ଅନୁମତି ଦେଇନଥିଲେ ଶ୍ରୀ ନାଇଡୁ କହିଥିଲେ କୌଣସି ବିଚାରାଧୀନ ବିଷୟରେ ସଭାରେ ଆଲୋଚନା କରିବାକୁ ଅନୁମତି ଦିଆଯିବ ନାହିଁ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହୋଇନଥିଲେ ରାଜ୍ୟପାଳଙ୍କ ନିଷ୍ପଭି ଉପରେ କେବେ ସଭାରେ ଆଲୋଚନା ହୋଇନାହିଁ ବୋଲି ସେ ଦୃଷ୍ଟାନ୍ତମାନ ଦେଇଥିଲେ ଏହାପରେ ବିରୋଧୀ ଦଳ ସଦସ୍ୟମାନେ ସେମାନଙ୍କର ଆସନରୁ ଉଠି ସ୍କୋଗାନ୍ ଦେବା ଆରମ୍ଭ କରିଦେଇଥିଲେ ପାଟିତ୍ରୁଣ୍ଡ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍ବୀ କହିଥିଲେ ମହାରାଷ୍ଟ୍ରର ଜନସାଧାରଣ ବିଜେପିକୁ ଜନମତ ଦେଇଛନ୍ତି କିନ୍ତୁ ଶିବସେନା ଏନ୍ସିପି ଓ କଂଗ୍ରେସ ଯେକୌଣସି ଉପାୟରେ ସରକାର ଗଠନ କରିବାକୁ ପ୍ରୟାସ ଚଳାଇଛନ୍ତି

ଏହି ଦିନଟି ସିୟିଧାନ ଦିବସ ଭାବେ ପାଳିତ ହୋଇଆସୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଭାର ମିଳିତ ଅଧିବେଶନରେ ଅଭିଭାଷଣ ଦେବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍କତି ଓମ୍ ବିର୍ଲା ମଧ୍ୟ ଅଧିବେଶନରେ ଯୋଗ ଦେବେ ଏହି ଅବସରରେ ରାଷ୍ଟ୍ରପତି ପାର୍ଲାମେଣ୍ଟର ସେଖ୍ଟ୍ରାଲ୍ ସ ହଲ୍ରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ଡିଜିଟାଲ୍ ପ୍ରଦର୍ଶନୀର ଉଦ୍ଘାଟନୀ କରିବେ

ନାଗରିକମାନଙ୍କର ମୌଳିକ ଅଧିକାର ବିଷୟରେ ସେମାନଙ୍କୁ ସଚେତନ କରାଇବା ଲାଗି ଦେଶବ୍ୟାପୀ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ନୂଆକରି ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଓ ଉପମୁଖ୍ୟମନ୍ତ୍ରୀ ଅକ୍କିତ ପାୱାର ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଶ୍ରୀ ଫଡ଼ନବିସ୍ କହିଛନ୍ତି ସେମାନେ ମୁଖ୍ୟ ସଚିବ ଓ ଅର୍ଥ ସଚିବଙ୍କୁ ସାକ୍ଷାତ କରି ରାଜ୍ୟର ଅଦିନିଆ ବର୍ଷା ଯୋଗୁଁ କୃଷକମାନଙ୍କର ଘଟିଥିବା କ୍ଷୟକ୍ଷତି ପାଇଁ ଅତିରିକ୍ତ ସହାୟତା ଦେବା ବିଷୟରେ ସେମାନଙ୍କ ସହ ଆଲୋଚନା କରିଚ୍ଛନ୍ତି ଅନ୍ୟ ପକ୍ଷରେ ଶିବସେନା ଏନ୍ସିପି ଓ କଂଗ୍ରେସ ଆଜି ସକାଳୁ ରାଜଭବନ ଗସ୍ତ କରି ସରକାର ଗଠନ କରିବା ପାଇଁ ସେମାନଙ୍କର ଦାବି ରାଜ୍ୟପାଳଙ୍କୁ ଉପସ୍ଥାପନ କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ଏନ୍ସିପିର ବରିଷ ନେତା ଓ ଅକ୍ଷିତ ପାୱାରଙ୍କ ମଧ୍ୟରେ ଆଲୋଚନା କ୍କାରି ରହିଛି ଓ ସେ ତାଙ୍କର ନିଷ୍ପତ୍ତି ବଦଳାଇବା ପାଇଁ ତାଙ୍କୁ ପ୍ରବର୍ତ୍ତା ଯାଉଛି

ଏଥିପାଇଁ ସେହି କମ୍ପାନୀମାନେ ଆୟକର ଆଇନ୍ ଅଧୀନରେ କିଛି ନିର୍ଦ୍ଦିଷ୍ଟ ରିହାତି ମାଗିବେ ନାହିଁ

ଏଥିପାଇଁ ସେମାନେ ଆୟକରରେ କିଛି ନିର୍ଦ୍ଦିଷ୍ଟ ରିହାତି ମାଗିବେ ନାହିଁ

ଏସ୍ସି ପଲ୍ୟୁସନ୍ ସୁପ୍ରିମ୍କୋର୍ଟ ବାୟୁରମାନ ପାନୀୟ ଜଳ ଯୋଗାଣ ଓ ଅଳିଆ ଆବର୍ଜନା ପକାଯିବା ସମ୍ପନ୍ଧୀୟ ରିପୋର୍ଟମାନ ଦାଖଲ କରିବା ପାଇଁ ଆଜି ରାଜ୍ୟଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି

ପଞ୍ଜାବ ହରିଆଣା ଉତ୍ତରପ୍ରଦେଶ ଓ ଦିଲ୍ଲୀ ଆଦି ରାଜ୍ୟ ବାୟୁ ପ୍ରଦ୍ଷଣକୁ ରୋକିବାରେ ନେଇଥିବା ପଦକ୍ଷେପକୁ ନେଇ ସୁପ୍ରିମ୍କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ବାୟୁ ପ୍ରଦୂଷଣ ଯୋଗୁଁ ଯେଉଁ ଲୋକମାନେ ରୋଗଗ୍ରସ୍ତ ହେଉଛନ୍ତି ସେମାନଙ୍କୁ ସେହି ରାଜ୍ୟଗୁଡ଼ିକ କାହିଁକି କ୍ଷତିପୂରଣ ଦେବେ ନାହିଁ ବୋଲି ମଧ୍ୟ ସୁପ୍ରିମ୍କୋର୍ଟ ପ୍ରଶ୍ନ କରିଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଫସଲ ଅବଶେଷ ଜଳାଯିବା ଯୋଗୁଁ ଏକ ବିପଦ୍ଜନକ ସ୍ଥିତି ଉପୁଜିଥିବାର ଦର୍ଶାଇ ଏଥିପାଇଁ କେବଳ ରାଜାଗୁଡ଼ିକର ଶାସନକଳ ନୁହେଁ କୃଷକମାନେ ମଧ୍ୟ ସମପରିମାଣରେ ଦାୟି ବୋଲି କହିଛନ୍ତି ଖଶ୍ଚପୀଠ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ଏକ ରିପୋର୍ଟ ମାଗିଛନ୍ତି ଗଙ୍ଗା ଓ ଯମୁନା ନଦୀ ସମେତ ନଦୀଗୁଡ଼ିକର କଳପ୍ରଦୃଷଣକୁ ରୋକିବା ଦିଗରେ ସମ୍ପୃକ୍ତ ରାଜ୍ୟମାନେ କ'ଣ ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ମଧ୍ୟ କୋର୍ଟ ରିପୋର୍ଟ ମାଗିଛନ୍ତି ଝାଡ଼ଖଣ୍ଡ ନୋମିନେସନ୍ ଝାଡ଼ଖଣ୍ଡର ତୂତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଗୁରୁବାର ସୁଦ୍ଧା କରାଯାଇପାରିବ

ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ର୍ୟାଲି ଓ ନିର୍ବାଚନ ସଭାସମିତିମାନ କରିବା ସହ ରାଜ୍ୟରେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି ପ୍ରଧାନମନ୍ତ୍ରୀ ଆଜି ରାଜ୍ୟରେ ଦୁଇଟି ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି